ନୂଆଦିଲ୍ଲୀଠାରେ ଗତକାଲି ଅନୁଷ୍ଠିତ ଏହି ବୈଠକରେ ଉଦ୍ବୋଧନ ଦେଇ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା କହିଛନ୍ତି ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ କମିଶନକୁ ସାୟିଧାନିକ କ୍ଷମତା ପ୍ରଦାନ କରାଯାଇଛି ଶ୍ରୀ ଅରୋରା କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ଅର୍ଥବଳ ଦ୍ୱାରା ଭୋଟରମାନଙ୍କୁ ପ୍ରଭାବିତ କରାଯାଉଥିବାର ପୃଷ୍ଠଭୂମି ଉପରେ ମୁକ୍ତ ଅବାଧ ନିର୍ବାଚନ ପରିଚାଳନା କରିବା ଗଣତନ୍ତ୍ର ପାଇଁ ଏକ ବିରାଟ ଆହ୍ୱାନ ଏହି ଭୟାବହତାର ମୂଳୋପ୍ରାଟନ ପାଇଁ ନିର୍ବାଚନ କମିଶନ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ଅରୋରା କହିଛନ୍ତି

ନୂଆଦିଲ୍ଲୀରେ ଗତକାଲି ଦଳୀୟ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ତାଲିକା ପ୍ରକାଶ ପାଇଛି

ଯେଉଁମାନେ ତାଙ୍କ ଦ୍ୱାରା ଗଠିତ ନୂତନ ରାଜନୈତିକ ଦଳରୁ ନିର୍ବାଚନ ଲଢ଼ିବେ

ଏମ୍ପି କୋର୍ଟ ମଧ୍ୟପ୍ରଦେଶର ଏନ୍ଆଇଏ କୋର୍ଟ ଜଣେ ସିମି କାର୍ଯ୍ୟକର୍ତ୍ତାକୁ ବିଭିନ୍ନ ଅଭିଯୋଗରେ ଆଜୀବନ କାରାଦଣ୍ଡ ଆଦେଶ ଦେଇଛି

ସେହିପରି କନେଷ୍ଟବଲ ଜିତେନ୍ଦ୍ର ଏବଂ ସବ୍ଇନ୍ନପେକୁର ମନୀଷ ଦୁବେଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିବା ମାମଲାରେ ବେଆଇନ ଗତିବିଧି ନିରୋଧ ଆଇନ ଅଧୀନରେ ଫରାହାତ୍କୁ ଆଉ ଏକ ଆଜୀବନ କାରାଦଣ୍ଡ ଆଦେଶ ଦିଆଯାଇଛି ଶୀ ତିଓ୍ବାରୀ କହିଛନ୍ତି ଫରାହାତ୍ ଏବଂ ଅନ୍ୟ ଜଣେ ଅଭିଯୁକ୍ତ କାକିର୍କୁ ଘଟଣାସ୍ଥଳରୁ ଏକ ପିସ୍ତଲ ସହିତ ଗିରଫ କରାଯାଇଥିଲା

ଏହି ମାମଲାରେ ସଂପୃକ୍ତ ତୃତୀୟ ଅଭିଯୁକ୍ତ ନିଜାମୁଦ୍ଦିନକୁ କୋର୍ଟ ପ୍ରମାଣ ଅଭାବରୁ ଖଲାସ କରିଛି

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ମୁକ୍ତା ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏହି ଟ୍ରାଇବୁନାଲ ଗଠନ କରାଯାଇଛି

କେଟ୍ଲି ପ୍ରାୟରିଟି ଅର୍ଥମନ୍ତ୍ରୀ ଅରୁଣ କେଟ୍ଲି କହିଛନ୍ତି ଭବିଷ୍ୟତ ପାଇଁ ସରକାରଙ୍କର ପ୍ରାଥମିକତା ହେଉଛି ଅନ୍ୟାନ୍ୟ ସମସ୍ୟାର ସମାଧାନ ସହ ଭିଭିଭୂମିର ବିକାଶ ଏବଂ ବହୁଦିନରୁ ପଡ଼ିରହିଥିବା ପ୍ରତିରକ୍ଷା ସାମଗ୍ରୀ କ୍ରୟ ନୂଆଦିଲ୍ଲୀଠାରେ ଏକ ଗଶମାଧ୍ୟମ ପୁରସ୍କାର ବଣ୍ଟନ ଉତ୍ସବରେ ଉଦ୍ବୋଧନ ଦେଇ ଜେଟ୍ଲି କହିଛନ୍ତି ଗ୍ରାମାଞଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଓ ଶିକ୍ଷାର ବିକାଶ ହେଉଛି ଅନ୍ୟ ପ୍ରାଥମିକତା କ୍ଷେତ୍ର ସେ କହିଛନ୍ତି ସହରାଞ୍ଚଳର ବସ୍ତି ଅଞ୍ଚଳରେ ରହୁଥିବା ଲୋକ ଗ୍ରାମୀଣ ଭାରତ ପାଇଁ ସେ ଏକ ଉନ୍ନତମାନର ଜୀବନ ଦେଖିପାରୁଛନ୍ତି ଏବଂ ଏହିଭଳି ଲୋକମାନଙ୍କ ସ୍ପଚ୍ଛ ମଧ୍ୟବିତ୍ତ ପରିବାରରେ ପରିଣତ ହେବା ପାଇଁ ଥିବା ସେମାନଙ୍କର ଆଶା ଆକାଂକ୍ଷା ପ୍ରରଣ କରିବା ଦିଗରେ ନୀତି ନିର୍ଦ୍ଧାରଣ କରାଯିବା ଉଚିତ ସେ କହିଛନ୍ତି ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ହେଉଛି ଏଭଳି ଦୁଇଟି କ୍ଷେତ୍ର ଯାହା ଉପରେ ସମଗ୍ର ଦେଶ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିବା ଆବଶ୍ୟକ

ଏହି ସମସ୍ୟାର ସମାଧାନ ନିମନ୍ତେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଅବଗତ ଅଛନ୍ତି ସେ କହିଛନ୍ତି ଯେ ଏ ନେଇ ଉଭୟ ସରକାର ପଦକ୍ଷେପ ଗ୍ରହଣ କରିଥିବା ବେଳେ ବିଶେଷକରି ମର୍ତ୍ଡି ପ୍ରପୀଡ଼ିତ ଅଞ୍ଚଳରେ କୂଷି ପାଇଁ ଜଳସେଚନର ବ୍ୟବସ୍ଥାକୁ ବୃଦ୍ଧି କରିବା ଦ୍ୱାରା କୃଷକମାନଙ୍କର ଆତ୍ମହତ୍ୟାକୁ ମଧ୍ୟ ରୋକାଯାଇ ପାରିବ

ଗତକାଲି ସେ ବିଜେପି ଏବଂ ଶିବସେନା ଦ୍ୱାରା ମିଳିତ ଭାବେ ଅନୁଷ୍ଠିତ ଏକ ଜନସଭାକୁ ସମ୍ଘୋଧିତ କରି କହିଛନ୍ତି ଯେ ଏହି ମେଷ୍ଟ ଦ୍ୱାରା ମହାରାଷ୍ଟ୍ରରେ ଆଗାମୀ ଲୋକସଭା ନିର୍ବାଚନର ପଥ ସୁଗମ ହେବ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାବିସ୍ଙ୍କ ନେତୃତ୍ୱରେ ହୋଇଥିବା ମେଣ୍ଟ ଏକ ବଳିଷ୍ଣ ପଦକ୍ଷେପ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି

ଏହି ପରିପ୍ରେକ୍ଷୀରେ ଶ୍ରୀ ଜୈନ୍ ସବୁ ଜିଲ୍ଲାର ଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକ ଏବଂ କମିଶନରମାନଙ୍କ ସହ କଥାବାର୍ତ୍ତା କରିବେ ବୋଲି ରାଜ୍ୟ ଅତିରିକ୍ତ ନିର୍ବାଚନ ଅଧିକାରୀ ସଂଜୟ ବସ୍କୁ କହିଛନ୍ତି ନିର୍ବାଚନ ପ୍ରସ୍ତୁତିର ଆକଳନ କରିବା ସହିତ ଉପନିର୍ବାଚନ କମିଶନ ସବୁ ପଞ୍ଜିକୃତ ରାଜନୈତିକ ଦଳ ବ୍ୟତିରେକ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ମଧ୍ୟ ଏ ନେଇ ଆଲୋଚନା କରିବେ

ନିର୍ଭୟରେ ମତଦାନ କରିବା ସହିତ ମତଦାତାମାନଙ୍କର ବିଶ୍ୱାସକୁ ଦୃଢ଼ୀଭୂତ କରିବା ନିମନ୍ତେ ଅର୍ଦ୍ଧସାମରିକ ବଳକୁ ବିଭିନ୍ନ ସମ୍ଭେଦନଶୀଳ ଅଞ୍ଚଳରେ ମୁତୟନ କରାଯାଇଛି ଆଉ ତିନି କମ୍ପାନି ଅର୍ଦ୍ଧସାମରିକ ବଳ କୋଲକାତାର ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ଅତିଶୀଘ୍ର ପହଞ୍ଚବେ ବୋଲି ଜଣାପଡ଼ିଛି ସ୍ୱରାଜ ଡ୍ରିଆନ୍ ଫ୍ରାନ୍ସର ବରିଷ୍ଣ ମନ୍ତ୍ରୀ ଲି ଡ୍ରିଆନ୍ ଗତକାଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହିତ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ହୋଇ ଜେସେ ମହମ୍ମଦର ମୁଖ୍ୟ ମସୁଦ୍ ଆଝାର ଉପରେ ଫ୍ରାନ୍ନ କଟକଣା ଲଗାଇ ତାହାର ସମସ୍ତ ସମ୍ପଭିକୁ ବାଜ୍ୟାପ୍ତ କରିଥିବା ବିଷୟ ସୂଚନା ଦେଇଛନ୍ତି ଟ୍ୱିଟ୍ ଯୋଗେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ପୁଲଓ୍ୱାମା ଆକ୍ରମଣ ପାଇଁ ନିଜକ୍ତ ଦାୟୀ କରିଥିବା ଏହି ଆତଙ୍କବାଦୀ ସଂଗଠନର ମ୍ରଖ୍ୟ ଉପରେ ପ୍ୟାରିସ୍ ନେଇଥିବା କାର୍ଯ୍ୟାନୃଷାନ ସଂପର୍କରେ ମଧ୍ୟ ଶ୍ରୀ ଡ଼ିଆନ୍ ଶ୍ରୀମତୀ ସ୍ୱରାଜଙ୍କୁ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଶାଳୟ କହିଛି ୟୁରୋପୀୟ ସଂଘ ନିକଟରେ ଫ୍ରାନ୍ନ ଏହି ପ୍ରସଙ୍ଗ ଉଠାଇଥିବା ବିଷୟ ମଧ୍ୟ ଫରାସୀ ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସ୍ୱରାଜଙ୍କୁ ଜଣାଇଛନ୍ତି ଏହି ବିବୃତ୍ତିରେ କୁହାଯାଇଛି ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ଫ୍ରାନ୍ନ ସବୁବେଳେ ଭାରତ ସହିତ ରହିଛି ବୋଲି ଶୀ ଡ଼ିଆନ୍ କହିଛନ୍ତି

ଦକ୍ଷିଣ ହେଲ୍ମଣ୍ଡ୍ ପ୍ରଦେଶରେ ଏକ କାର୍ ବୋମା ବିସ୍ଫୋରଣରେ ଅନ୍ୟଜଣେ ସାମ୍ବାଦିକ ଆହତ ହୋଇଥିବା ଘଟଣାର ଏକସପ୍ତାହ ପରେ ଏହି ଘଟଣା ଘଟିଛି ପୁଲିସ୍ ଅଧିକାରୀ କହିଛନ୍ତି ସ୍ଥାନୀୟ ଝମନ୍ ଟିଭି ଓ ରେଡିଓର ଜଣେ ସାମ୍ଭାଦିକ ସୁଲ୍ତାନ ମହମ୍ମଦ ଖୀରଖୋୱାଙ୍କୁ ଦୁଇଜଣ ଆତତାୟୀ ମୋଟରସାଇକେଲ ଯୋଗେ ଆସି ଗ୍ରଳି କରିଥିଲେ ଏହି ଆକ୍ମଣ ପାଇଁ କେହି ନିଜକ୍ତ ଦାୟୀ କରିନାହାନ୍ତି ଏହି ଅଞ୍ଚଳରେ ଆଇଏସ୍ଆଇ ଓ ତାଲିବାନର ସନ୍ତାସବାଦୀମାନେ ସକ୍ରିୟ ଅଛନ୍ତି ଆଇଏସ୍ ସାମ୍ଘାଦିକମାନଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ଖୋଲାଖୋଲି ଭାବେ ଧମକ ଦେଇ ଆସୁଛି

ଗତରାତିରେ ଆମେରିକାର ମାୟାମିଠାରେ ପରିଷଦର ବୈଠକ ପରେ ଆନ୍ତର୍ଜାତିକ ଫୁଟ୍ବଲ ମହାସଂଘ ଫିଫାର ସଭାପତି ଜିଆନି ଇନ୍ଫାର୍କିନୋ ଏହି ବିଷୟ ଘୋଷଣା କରିଛନ୍ତି ଇନ୍ଫାର୍କ୍ଷିନୋ କହିଛନ୍ତି ସେ ଅତ୍ୟନ୍ତ ଆନନ୍ଦର ସହ ଘୋଷଣା କରୁଛନ୍ତି ଯେ ଭାରତ ଏହି ମହିଳା ବିଶ୍ୱକପ୍ର ଆୟୋଜନ କରିବାକୁ ଯାଉଛି ଅଖିଳ ଭାରତୀୟ ଫୁଟ୍ବଲ୍ର ମହାସଂଘର ସାଧାରଣ ସମ୍ପାଦକ କୁଶଲ ଦାସ ଏହି ବିରାଟ ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାର ଭାରତକୁ ଦେଇଥିବାରୁ ଫିଫାକୁ ଧନ୍ୟବାଦ ଜଣାଇଛନ୍ତି